ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି ରୁଆଣ୍ଡାର ବିକାଶ ଦିଗରେ ଭାରତ ସହାୟତା ଜାରି ରଖିବ

ଦୁଇଦେଶ ପ୍ରତିରକ୍ଷା ବାଶିଜ୍ୟ କୃଷି ଚମଡ଼ା ଓ ତତ୍ସମ୍ୟନ୍ଧୀୟ ପଦାର୍ଥ ଏବଂ ଦୁଗ୍ମ ଉତ୍ପାଦନ ଭଳି କ୍ଷେତ୍ରରେ ଏହି ଚୁକ୍ତିଗୁଡ଼ିକୁ ସ୍ୱାକ୍ଷର କରିଛନ୍ତି

ସେଥିମଧ୍ୟରୁ ଗୋଟିଏକୁ ଶିଳ୍ପ ଉଦ୍ୟାନ ଓ କିଗାଲି ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ସ୍ଥାପନ ପାଇଁ ଖର୍ଚ୍ଚ କରାଯିବାକୁ ଥିବାବେଳେ ଅନ୍ୟ ଋଣଟି ରୁଆଣ୍ଡାରେ ତିନୋଟି କୃଷି ପ୍ରକଳ୍ପ ବାବଦରେ ଖର୍ଚ୍ଚ ହେବ ଶ୍ରୀ ମୋଦି ଓ ଶ୍ରୀ କଗାମେଙ୍କ ମଧ୍ୟରେ ବହୁ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ବ୍ୟାପକ କଥାବାର୍ତ୍ତା ହୋଇଛି ଏକ ମିଳିତ ସାମ୍ଘାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଭାରତ ଖୁବ୍ଶୀଘ୍ର ରୁଆଣ୍ଡାରେ ଏକ ହାଇକମିଶନ ଖୋଲିବ ଏହା କେବଳ ଦୁଇଦେଶର ସରକାରଙ୍କ ମଧ୍ୟରେ ଯୋଗାଯୋଗ ବୃଦ୍ଧି କରିବ ତା' ନୁହେଁ କୁଟନୈତିକ କାର୍ଯ୍ୟ ପାସ୍ପୋର୍ଟ ଓ ବିଜା ପାଇବା ଦିଗରେ ମଧ୍ୟ ଏହା ସହାୟତା କରିବ ପରେ ଶ୍ରୀ ମୋଦି ପ୍ରବାସୀ ଭାରତୀୟମାନଙ୍କ ସହ ବାର୍ତ୍ତାଳାପ କରିଥିଲେ ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଥିଲେ ପ୍ରବାସୀ ଭାରତୀୟମାନେ ସମଗ୍ର ବିଶ୍ୱରେ ସେମାନଙ୍କର ପରାକାଷ୍ଠାର ପ୍ରଦର୍ଶନ କରୁଛନ୍ତି ଓ ସେମାନେ ଦେଶର ରାଷ୍ଟ୍ରଦୂତ ଭଳି କାର୍ଯ୍ୟ କରୁଛନ୍ତି ରୁଆଣ୍ଡା ଗସ୍ତ କରିବାରେ ଶ୍ରୀ ମୋଦି ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ

ରୁଆଣ୍ଡାରେ ଅଧିକ ସଂଖ୍ୟାରେ ଶିଶୁମାନେ କୁପୋଷଣର ଶିକାର ହେଉଥିବାରୁ ରାଷ୍ଟ୍ରପତି କଗାମେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ରୁଆଣ୍ଡାରୁ ଶ୍ରୀ ମୋଦି ଉଗାଣ୍ଡା ଅଭିମୁଖେ ଯାତ୍ରା କରିବେ ଏହା ପରେ ଦଶମ ବ୍ରିକ୍ସ ଶିଖର ବୈଠକରେ ଯୋଗଦେବାକୁ ସେଠାରୁ ସେ ଦକ୍ଷିଣ ଆଫ୍ରିକାର ଜୋହାନ୍ୱବର୍ଗ ଗସ୍ତ କରିବେ ଏସ୍ସି ପଲିଗାମି ମୁସଲମାନ ସଂପ୍ରଦାୟରେ ପ୍ରଚଳିତ ବହୁପତ୍ନୀ ଗ୍ରହଣ ଓ ନିକାହ ହଲାଲା ବ୍ୟବସ୍ଥାକୁ ଚାଲେଞ୍ଜ କରି କରାଯାଇଥିବା ଏକ ସାନି ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ଲୋଡ଼ିଛନ୍ତି ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କେନ୍ଦ୍ରକୁ ଏ ସଂକ୍ରାନ୍ତରେ ନୋଟିସ୍ କାରି କରି ମାମଲାକୁ ଏକ ସାୟିଧାନିକ ଖଣ୍ଡପୀଠଙ୍କ ନିକଟକୁ ପଠାଇଛନ୍ତି ସେହି ଖଣ୍ଡପୀଠ ଏ ସଂକ୍ରାନ୍ତୀୟ ଆହୁରି ଅନେକ ମାମଲାର ଶୁଣାଣି କରୁଛନ୍ତି ବହୁପତ୍ନୀ ଗ୍ରହଣ ଓ ନିକାହ ହଲାଲା ବ୍ୟବସ୍ଥାକୁ ବେଆଇନ ତଥା ଅଣସାୟିଧାନିକ ଘୋଷଣା କରିବା ସକାଶେ ସେହି ଆବେଦନରେ ଅନୁରୋଧ କରାଯାଇଛି

ମୁସଲମାନ ସଂପ୍ରଦାୟରେ ଯୁଗଯୁଗରୁ ପ୍ରଚଳିତ ତିନିବାର ତଲାକ୍ ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ଗତବର୍ଷ ଅଗଷ୍ଟମାସରେ ନିଷେଧ କରିଥିଲେ ଗତ ମାର୍ଚ୍ଚ ମାସରେ ବହୁପତ୍ନୀ ଗ୍ରହଣ ଓ ନିକାହ ହଲାଲାକୁ ଚାଲେଞ୍ଜ କରି ହୋଇଥିବା ଆବେଦନଗୁଡ଼ିକୁ ଏକ ବୃହତ୍ତର ଖଣ୍ଡପୀଠକୁ ପଠାଇବା ପାଇଁ କୋର୍ଟ ନିଷ୍ପତ୍ତି ନେଇଥିଲେ ଏସ୍ସି ଲ'ମେକର୍ସ ସୁପ୍ରିମକୋର୍ଟ କହିଛନ୍ତି ଜଣେ ସାଂସଦ କିମ୍ବା ବିଧାୟକ ଯାହାଙ୍କର ଫୌଜଦାରୀ ମାମଲାରେ ଦୋଷୀ ସାବ୍ୟସ୍ତ ଉପରେ ଆପେଲେଟ୍ କୋର୍ଟ ସ୍ଥଗିତାଦେଶ ଲାଗୁ କରିନାହାନ୍ତି ତାଙ୍କୁ ସଭାରୁ ଅଯୋଗ୍ୟ ଘୋଷଣା କରାଯିବ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଏକ ଏନ୍କିଓର ଆବେଦନ ଉପରେ ରାୟକୁ ସଂରକ୍ଷିତ ରଖିଛନ୍ତି

ସେଭଳି ସାଂସଦ ବିଧାୟକ ଓ ବିଧାନପରିଷଦ ସଦସ୍ୟମାନେ ଫୌଜଦାରୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସତ୍ତ୍ୱେ ସେମାନଙ୍କର ସଦସ୍ୟତା ବଳବତ୍ତର ରହିଥିବାର ସେହି ଏନ୍ଜିଓ କହିଛି

ଏହି ଢ଼ାଞ୍ଚା ସଶକ୍ତ ପ୍ରକଳ୍ପର ଏକ ଅଂଶ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ର ଅଣକାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍ ସୁନୀଲ ମେହେତାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଆଦାୟ ହୋଇପାରୁନଥିବା ଋଣ ଅଧିକ ଥିବା ବ୍ୟାଙ୍କ୍ଗୁଡ଼ିକ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ ସେହି ରିପୋର୍ଟ ଉପରେ ଏହି ଡ଼ାଞ୍ଚାକୁ ପ୍ରସ୍ତୁତ କରାଯାଇଛି

ଏହି ରାଜିନାମା ରଣ ଦେଇଥିବା ପ୍ରତିଷ୍ଠାନଗୁଡ଼ିକୁ ଦୃତ ପଦକ୍ଷେପ ନେବା ଓ ସେମାନଙ୍କ ସ୍ୱାର୍ଥର ସୁରକ୍ଷାରେ ସହାୟତା କରିବ ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ୍ ବ୍ୟାଙ୍କିଙ୍ଗ୍ ଉଦ୍ୟୋଗ କ୍ଷେତ୍ରର ସମସ୍ୟାର ସମାଧାନରେ ଏହା ଏକ ବଡ଼ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି ଏସ୍ସି ତାଜ୍ ତାକମହଲର ସୁରକ୍ଷା ଓ ସଂରକ୍ଷଣ ଉପରେ ଉତ୍ତରପ୍ରଦେଶ ସରକାର ତାଙ୍କର ଭିଜନ୍ ଡକୁମେଷ୍ଟ୍ର ପ୍ରଥମ ଚିଠା ଆଜି ସୁପ୍ରମିକୋର୍ଟରେ ଦାଖଲ କରିଛନ୍ତି ରାଜ୍ୟ ସରକାର କହିଛନ୍ତି ତାଜମହଲର ସମଗ୍ର ପରିସରକୁ ପ୍ଲାଷ୍ଟିକ୍ ବ୍ୟବହାର ପାଇଁ ନିଷେଧ କରାଯିବ ଓ ସେହି ଅଞ୍ଚଳରେ ଥିବା ସମସ୍ତ ପ୍ରଦୂଷଣକାରୀ ଶିଳ୍ପସଂସ୍ଥାକୁ ବନ୍ଦ କରିଦିଆଯିବ

ରାଜ୍ୟ ସରକାର କହିଛନ୍ତି ତାଜମହଲ ପରିସରରେ ପ୍ଲାଷ୍ଟିକ୍ ବୋତଲରେ ବିକ୍ରି ହେଉଥିବା ପାଣିକୁ ନିଷେଧ କରାଯିବ ଓ ଏହା ମଧ୍ୟରେ ଅଧିକ ପର୍ଯ୍ୟଟନ କେନ୍ଦ୍ର ଖୋଲାଯିବ ତାଜମହଲ ଆଖପାଖ ଅଞ୍ଚଳରେ ପଦଚାରୀମାନଙ୍କର ସୁବିଧା ପାଇଁ ସେଠାରେ ବ୍ୟାପକ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା ଗ୍ରହଣ କରାଯିବା ବିଷୟ ରାଜ୍ୟ ସରକାର କହିଛନ୍ତି ଯମୁନା ନଦୀର ପଠା ଓ ତଟରେ କୌଣସି ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆନଯିବା ଓ ସେଠାରେ ପ୍ରାକୃତିକ ଶୈଳୀରେ ବୃକ୍ଷରୋପଣ ବିଷୟ ମଧ୍ୟ ଭିଜନ ଡକୁମେଣ୍ଟ୍ରେ ସ୍ଥାନ ପାଇଛି ସୁପ୍ରିମକୋର୍ଟ ତାକମହଲର ସୁରକ୍ଷା ପାଇଁ ସମଗ୍ର ଅଞ୍ଚଳର କାର୍ଯ୍ୟକଳାପ ଉପରେ ନକର ରଖିଛନ୍ତି ତାଜମହଲ ୟୁନେସ୍କୋ ବିଶ୍ୱଐତିହ୍ୟସ୍କୁଳୀ ଭାବେ ପରିଗଣିତ ହୋଇ ଆସୁଛି ଜେକେ ସରେଣ୍ଡର ଜାମ୍ଗୁ କାଶ୍ମୀରରେ ଜଣେ ସନ୍ତାସବାଦୀ ଆଜି ନିରାପତ୍ତା ବାହିନୀ ଯବାନମାନଙ୍କ ନିକଟରେ ଆତ୍ମସମର୍ପଣ କରି ନିଜ ପରିବାର ପାଖକୁ ଫେରିଆସିଛି ଟ୍ପିଟ୍ କରି କାଶ୍ମୀର ଜୋନ୍ ପୋଲିସ୍ କହିଛି ସନ୍ତାସବାଦୀ ଜଣକ ହିଂସାର ପଥ ପରିହାର କରି ନିଜର ସଂପ୍ରଦାୟ ସହାୟତାରେ ତା'ର ପରିବାର ନିକଟକୁ ଫେରିଆସିଛି ସନ୍ତାସବାଦୀ ଜଣକର ସୁରକ୍ଷା ଦୃଷ୍ଟିରୁ ତାହାର ପରିଚୟକୁ ଗୋପନ ରଖାଯାଇଛି ଗତବର୍ଷ ପୋଲିସ୍ ସନ୍ତାସବାଦୀମାନଙ୍କ ପାଇଁ ଆତ୍ମସମର୍ପଣ ନୀତି ଘୋଷଣା କରିବା ପରଠାରୁ ଏପର୍ଯ୍ୟନ୍ତ ଡଜନେରୁ ଅଧିକ ସନ୍ତାସବାଦୀ ଅସ୍ତ୍ରଶସ୍ତ୍ର ପରିହାର କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଶ ସନ୍ତାସବାଦୀ ସେମାନଙ୍କର ପରିବାରର ସଦସ୍ୟମାନଙ୍କ ଅନୁରୋଧକ୍ରମେ ମୁଖ୍ୟସ୍କୋତକୁ ଫେରିଛନ୍ତି ବିଜୟ ଦିବସ ଉନବିଂଶ କାର୍ଗିଲ୍ ବିଜୟ ଦିବସ ଉହବ ଜାନ୍ଗୁ କାଶ୍ମୀରର ଲଦାଖସ୍ଥିତ ଦ୍ରାସ୍ ଯୁଦ୍ଧ ସ୍କାରକୀ ସ୍ଥଳୀଠାରେ ଆଜି ସକାଳୁ ଆରମ୍ଭ ହୋଇଛି ଆମ ସମ୍ବାଦଦାତା ଜଣାଇଛନ୍ତି ଗୁରୁବାର ଦିନ ଉତ୍ସବର ଚୃଡ଼ାନ୍ତ ଦିବସରେ ପୁଷ୍ପମାଲ୍ୟ ଅର୍ପଣର ମୁଖ୍ୟ ଉହବ ଅନୁଷ୍ଠିତ ହେବ ପ୍ରତିବର୍ଷ ତିନିଦିନ ଧରି କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି

ସିବିଆଇ କହିଛି ଲକ୍ଷ୍ନୌର ଚାର୍ବାଗ ରେଳଷ୍ଟେସନ୍ରେ ଲୋକମାନଙ୍କୁ ମିଛରେ ତାଲିମ ଦେଇ ସେମାନେ ଠକୁଥିବାର ଅଭିଯୋଗ ହୋଇଥିଲା ରେଳବାଇ ନିଯୁକ୍ତି ନିୟନ୍ତ୍ରଣ ବୋର୍ଡ ନାମରେ ସେମାନେ ମଧ୍ୟ ନକଲି ଓ୍ୱେବ୍ସାଇଟ୍ମାନ ଖୋଲିଥିବାର ଜଣାପଡ଼ିଛି ଟିଡିପି ଲେପ୍ଟ ପ୍ରୋଟେଷ୍ଟ୍ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ ଦାବିରେ ଟିଡିପି ସାଂସଦମାନେ ଆକି ପାର୍ଲାମେଣ୍ଟ ସଦନ ପରିସରସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ତ୍ରିପୁରା ଓ ପଶ୍ଚିମବଙ୍ଗରେ ବାମପନ୍ଥୀ ଦଳଗୁଡ଼ିକର କର୍ମୀମାନଙ୍କ ଉପରେ ଆକ୍ରମଣ ହୋଇଥିବାର ଅଭିଯୋଗ କରି ବାମପନ୍ତ୍ରୀ ଦଳ ସାଂସଦମାନେ ମଧ୍ୟ ଏକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସେମାନେ ପଣ୍ଟିମବଙ୍ଗର ଟିଏମ୍ସି ସରକାର ଓ ତ୍ରିପୁରାର ବିଜେପି ସରକାର ବିରୁଦ୍ଧରେ ସ୍କୋଗାନ ଦେଇଛନ୍ତି ପାକ୍ ଇଲେକ୍ନନ ପାକିସ୍ତାନରେ ଆସନ୍ତାକାଲିର ସାଧାରଣ ନିର୍ବାଚନ ପୂର୍ବରୁ ଗତ ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି

ସ୍କାସ୍ ଚେନ୍ନାଇରେ ଆଜିଠାରୁ ବିଶ୍ୱ କୁନିୟର୍ ସ୍କ୍ରାସ୍ ଚମ୍ପିୟନ୍ସିପ୍ର ପୁରୁଷ ବିଭାଗ ପ୍ରତିଯୋଗିତା ଆରମ୍ଭ ହେଉଛି

ଭାରତ' ସୁଇଜରଲ୍ୟାଣ୍ଡ୍ ଓ ସାଉଦିଆରବ ସହିତ ଗ୍ରୁପ୍ ଇ ରେ ସ୍ଥାନ ପାଇଛି ଆଜି ଭାରତର ସାଉଦି ଆରବ ଓ ସୁଇଜରଲ୍ୟାଣ୍ଡ୍ ସହ ମୁକାବିଲା ହେବ